କରୋନା ସଂକ୍ରମଣ ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଞ କିଶୋର ଧଳ ଗଶମାଧ୍ଧମକୁ କହିଛନ୍ତି ଏନେଇ ଭୟଭୀତ ହେବାର କୌଣସି କାରଣ ନାହି

ନିଜକୁ ଏବଂ ପରିବେଶକୁ ପରିଷ୍କାର ପରିଚ୍ଚନ୍ନ ରଖିବା ନିତାନ୍ତ କରୁରୀ ସରକାରୀ ଏବଂ ଘରୋଇ ଡାକ୍ତରଖାନାଗୁଡ଼ିକୁ ଆଇସୋଲେସନ୍ ରୁମ୍ରେ ଏଭଳି ସନ୍ଦିଗ୍ମ ଆକ୍ରାନ୍ତଙ୍କ ରଖ ଚିକିହା କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ଧଳ ସ୍ଚନା ଦେଇଛନ୍ତି ଅପରପକ୍ଷରେ କରୋନା ପ୍ରତିଷେଧକ ପାଇଁ ସମସ୍ତ ସରକାରୀ ବିଭାଗ ଘରୋଇ ସଂସ୍ଥା ବିଦ୍ୟାଳୟଗୁଡ଼ିକୁ ନିୟମାବଳୀ କାରି କରାଯାଇଛି

ଉଭୟ ଇଂରାକୀ ଏବଂ ଓଡ଼ିଆ ଭାଷାରେ ସଚେତନତା ଲିଫ୍ଲେଟ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଉଛି

ମହିଳା ଓ ଶିଶୁବିକାଶ ଏବଂ ମିଶନ୍ ଶକ୍ତିଦ୍ୱାରା ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ